ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ବିସ୍ତତ ଭାବେ ବ୍ୟକ୍ତିଗତ ତଥ୍ୟ ଦାଖଲ ଉପରେ ସର୍ବାଧ୍କ ଗୁରୁତ୍ ଦିଆଯାଇଛି

କୌଣସି ଗୋଟିଏ ତଥ୍ୟରେ ତ୍ରୁଟି ଥିଲେ ପ୍ରାର୍ଥୀପତ୍ର ନାକଚ ହୋଇଯିବ

ଏଥିସହ ପ୍ରାର୍ଥୀମାନଙ୍କୁ ନାମାଙ୍କନ ବେଳେ ନିଜ ସୋସାଲ୍ ମିଡ଼ିଆ ଆକାଉଣ୍ ସଂପର୍କିତ ସମସ୍ତ ତଥ୍ୟ ବି ଦେବାକୁ ହେବ ସୋସାଲ୍ ମିଡ଼ିଆରେ କୌଣସି ପ୍ରକାର ରାଜନୈତିକ ବିଙ୍କାପନ ପାଇଁ କମିଶନଙ୍କ ଆଗୁଆ ଅନୁମତି ନେବାକୁ ପଡ଼ିବ

ଆଦର୍ଶ ଆଚରଣ ବିଧି ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି ଏହି ନିର୍ବାଚନ ପାଇଁ ଦଳ ଓ ଦଳୀୟ ପ୍ରାର୍ଥୀ କ'ଣ କରିବେ ସେ ନେଇ ଆଲୋଚନା କରାଯାଇଛି ଅବାଧ ନିରପେକ୍ଷ ଓ ସ୍ୱ ନିର୍ବାଚନ ନେଇ ବୈଠକରେ ଆଲୋଚନା ହୋଇଛି

ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ଯୋଗୁଁ ବିଭିନ୍ନ ସ୍ରାନରେ ଲାଗିଥିବା ରାକନୈତିକ ଦଳଗୁଡ଼ିକର ପୋଷର ଓ ବ୍ୟାନର ସବୁ ହଟାଇ ଦିଆଯାଇଛି

ନିର୍ବାଚନ ସଂକ୍ରାନ୍ତୀୟ ଆଚରଣ ବିଧି ପାଳନ ପାଇଁ ବିଭିନ୍ନ ରାକନୈତିକ ଦଳର ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଅନୁଷ୍ଚିତ ହୋଇଯାଇଛି

ବିଧାନସଭାରେ ନିର୍ବାଚନ ହେବ ଆଚରଣ ବିଧ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟଠାରେ ନିର୍ବାଚନ ଆଚରଣ ବିଧି ସମ୍ୟକ୍ଷୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି

ନଚେତ ପ୍ରାର୍ଥୀପତ୍ର ନାକଚ ହୋଇଯିବ

ପ୍ରାର୍ଥୀଙ୍କୁ ସତ୍ୟପାଠ ଜରିଆରେ ଦେଶ ଓ ବିଦେଶରେ ଥିବା ସମ୍ମତ୍ତି ଓ ରଣ ଆଦିର ବିବରଣୀ ପ୍ରଦାନ କରିବାକୁ ହେବ

ବିଙ୍କାପନ ପାଇଁ ଏହି କମିଟିର ଅନୁମତି ମଧ ନେବାକୁ ପଡ଼ିବ

ବିଜେଡ଼ିରେ ଟିକେଟ୍ ବକ୍ଷନ ପ୍ରକ୍ରିୟା ନେଇ ଦଳର ସ୍ଟପ୍ରିମୋ ମୁଖ୍ୟମନ୍ତୀ ନବୀନ ପଟଟନାୟକ ସ୍ୱଷ୍ଟ କରିଛନ୍ତି

ଘଟଣାସ୍କୁଳ ନିକଟରେ ଅନ୍ୟ ଏକ ପ୍ରଧାନମନ୍ତୀ ଗ୍ରାମ୍ୟ ସଡ଼କ ଯୋଜନାରେ କାର୍ଯ୍ୟ କରୁଥିବା ଜଶେ ଠିକାଦାରଙ୍କ ସମ୍ମର୍କିୟ ଗୁପ୍ତ ସ୍ୱାଇଁଙ୍କୁ ମାଓବାଦୀମାନେ ଗଳା କାଟି ହତ୍ୟା କରିଥିଲେ

ମାଓବାଦୀମାନେ ଏହି ଟିପରର ଡିଜେଲ ଟାଙ୍କିକୁ ଭାଙ୍ଗି ଡିଜେଲ ବାହାର କରି ଗାଡ଼ିରେ ତାଳି ପୋଡ଼ି ଦେଇଥିବା ଜଶାପଡ଼ିଛି

ତେବେ ଆଗାମୀ ଦୁଇଦିନ ବିଭିନ୍ ସ୍ସାନରେ କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି

ଏହି ବାୟ ପ୍ରଭାବରେ ଆସନ୍ତାକାଲି ପଣ୍ଟିମ ଓଡ଼ିଶାର ସମ୍ୟଲପୁର ସ୍ର ବରଗଡ଼ ଆଦି ସ୍ଥାନରେ ବର୍ଷା ହେବାର ଅନୁମାନ କରାଯାଇଛି